ଉପକୃତ ହେବେ ରାଜ୍ୟର ଗରିବ ଖଟିଖୁଆ ଓ ଦିନ ମଜ୍ରରିଆ ରାଜ୍ୟରେ ତୂତୀୟ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ଟ

ଅନ୍ୟପକ୍ଷରେ ସମ୍ମୁକ୍ତ ତୂତୀୟ ପଜିଟିଭ୍ ବ୍ୟକ୍ତି ଜଶକ ବିଧାନସଭା ପରିସରରେ ଥିବା ଡିସ୍ପେନ୍ସରୀକୁ ଯାଇ ଚିକିହା କରିଥିବାରୁ ଏବଂ ବିଧାନସଭାର ଜଣେ କର୍ମଚାରୀଙ୍କ ସହ ସଂସ୍ୱର୍ଶରେ ଆସିଥିବାରୁ ବିଧାନସଭା କୋଠାକୁ ସଂକ୍ରମଣମୁକ୍ତ କରାଯିବାକୁ ନିଷ୍ବତ୍ତି ନିଆଯାଇଛି

ପୁଲିସ୍ ରାସ୍ତାର ଅନେକ ସ୍କାନରେ ବାରିକେଡ୍ ଲଗାଇବା ସହ ଲୋକଙ୍କୁ ଅତ୍ୟାବଶ୍ୟକ ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦେଉଛି

ତେବେ ହୋଟେଲ୍ ରେଷ୍ଟୁରାଣ୍ଟ୍ ମଲ୍ ଜିମ୍ ପାର୍କ ସୋର୍ଟସ୍ କୁବ୍ ଆଦିକୁ ବନ୍ଦ୍ ରଖାଯାଇଛି

ଚୀନ୍ରେ ଆର ଏହି ମହାମାରୀ ଏବେ ବିଶ୍ୱର ଇଟାଲୀ ଫ୍ରାନ୍ସ ଇରାନ୍ ଓ ଆମେରିକାରେ ଭୟାବହତା ସୃଷ୍ କରିଛି ତେବେ ଏହି ମାରାତ୍କକ ଭ୍ତାଶୁରେ ବହୁ ନାମୀଦାବୀ ବ୍ୟକ୍ତି ମଧ୍ଧ ସଂକ୍ରମିତ ହୋଇଥିବାର ଖବର ହସ୍ତଗତ ହୋଇଛି